ଏହି ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀଆନ୍ ପରିଷଦର ସଭାପତି ଚାର୍ଲସ ମାଇକେଲ୍ ଏବଂ ୟୁରୋପିଆନ୍ କମିଶନର ସଭାପତି ଉର୍ସୁଲା ଭନ୍ ଡେର ଲିଏନ୍ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଏହି ଅବସରରେ ଭାରତ ୟୁରୋପିଆନ୍ ସଂଘ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ତଥା ଅର୍ଥନୈତିକ ସହଯୋଗ ଏବଂ ରାଜନୈତିକ ସୁରକ୍ଷା ସଫପର୍କରେ ଆଲୋଚନା କରାଯିବ ଏହା ବ୍ୟତୀତ କୋଭିଡ୍ ନାଇଷ୍ଟିନ ବୈଶ୍ୱିକ ମହାମାରୀ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜ୍ଜିତ ଡୋଭାଲ୍ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ଆଲୋଚନା ପରିପ୍ରେକ୍ଷୀରେ ଏହି ଚତୁର୍ଥ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି ମୁଖ୍ୟତଃ ବାସ୍ତବ ନିୟନ୍ତ୍ରଣରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର କରିବା ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଛି ପ୍ରଗ୍ୟାତ୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଅନ୍ଲାଇନ ମାଧ୍ୟମରେ ଡିଙ୍ଗିଟାଲ୍ ଶିକ୍ଷା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ 'ପ୍ରଗ୍ୟାତ'ର ଗତକାଲି ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ ଉନ୍ମୋଚନ କରିଛନ୍ତି

ଏଥିରେ ବିଦ୍ୟାଳୟରେ ପାଠପଢ଼ା ସହିତ ଘରେ ରହି ପାଠପଢ଼ା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯିବା ସହ ଅନ୍ଲାଇନ ଶିକ୍ଷାର ମହତ୍ତ୍ୱ ଓ ମାନ ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି

ଏହି ପ୍ରସ୍ତାବ ଅନୁଯାୟୀ ସଚିନ ପାଇଲଟଙ୍କୁ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି ସେହିଭଳି ରାଜ୍ୟର ସଂସ୍କୃତି ମନ୍ତ୍ରୀ ବିଶ୍ଭେନ୍ଦ୍ର ସିଂ ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ରମେଶ ମୀନାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି

ତାଙ୍କ ମନ୍ତ୍ରିମଣ୍ଡଳର କେତେଜଣ ସହଯୋଗୀ ବିଜେପି ଦ୍ୱାରା ଭ୍ରମିତ ହେଉଛନ୍ତି ବୋଲି ସେ କରିଛନ୍ତି ଇତିମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଶ୍ରୀ ପାଇଲଟଙ୍କୁ ବହିଷ୍କାର କରାଯାଇଛି ତାଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତସରାଙ୍କୁ ଦାୟିତ୍ୱ ଦିଆଯାଇଛି ଅନ୍ୟପକ୍ଷରେ ଜୟପୁରଠାରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ରାଜ୍ୟର ବିରୋଧୀଦଳ ନେତା ଗ୍ରଲାବଚାନ୍ଦ କାଟରିଆ କହିଛନ୍ତି ଯେ ରାଜ୍ୟ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଏହି ପରିସ୍ଥିତିରେ ମନ୍ତିମଣ୍ଡଳର ସଂପ୍ରସାରଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ଗେହଲଟ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବା ଉଚିତ

ଏହି କୋଚ୍ଗୁଡ଼ିକରେ ହାତ ନଲଗାଇ ବ୍ୟବହାର କରିବାର ସୁବିଧା ତମ୍ଭା ପାତ ଯୁକ୍ତ ହ୍ୟାଣ୍ଡରେଲ୍ ଓ ଶିଙ୍କୁଳି ପ୍ଲାଜମା ଏୟାର୍ ପ୍ୟୁରିଫିକେସନ୍ ସୁବିଧା ଓ ଟାଇଟାନିୟମ୍ ଡାଇ ଅକ୍ନାଇଡ୍ କୋଟିଂ ଲଗାଯାଇଛି କପୁରତାଲା ସ୍ଥିତ ରେଳକୋଚ୍ ନିର୍ମାଣ କାରଖାନାରେ ଏହି କୋଚ୍ଗୁଡ଼ିକୁ ନିର୍ମାଣ କରାଯାଇଛି କୋଭିଡ୍ ଭତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସେହି କୋଚ୍ଗୁଡ଼ିକରେ ଏହିସବୁ ସୁବିଧାମାନ ରଖାଯାଇଛି ରେଳମନ୍ତ୍ରଣାଳୟ କହିଛି କୋଭିଡ୍ ଭତାଣୁ ସଂକ୍ମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ଆହୁରି ଅନେକ ପଦକ୍ଷେପ ନେଉଛି

ତାଛଡ଼ା ପାଦରେ ଚାପି ଫୁସ୍କୁ ମଧ୍ୟ ବ୍ୟବହାର କରାଯାଇ ପାରିବ ଓ ପାଦରେ ଚାପି ପାଣି ଟ୍ୟାପ୍ରୁ ପାଣି ବାହାର କରାଯାଇ ପାରିବ ଆତ୍ମନିଭର ଭାରତ ରିଜିଜୁ ପ୍ରତ୍ୟେକ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଏକ୍ନିଲେନ୍ନି ପ୍ରତିଷ୍ଠା କରି ଅଲମ୍ପିକ୍ସସରୀୟ କ୍ରୀଡ଼ାବିତ୍ଙ୍କୁ ତିଆରି କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଚ୍ଚୁ କହିଛନ୍ତି

ସେ କହିଛନ୍ତି ଏହିସବୁ ଏକ୍ନିଲେନ୍ସି ସେଣ୍ଟରରେ ନିର୍ଦ୍ଦିଷ୍ଟ କ୍ରାଡ଼ାକ୍ଷେତ୍ରରେ କ୍ରୀଡ଼ାବିତ୍ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏହାଛଡ଼ା ଦେଶବ୍ୟାପୀ ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ସେହିଭଳି ଦେଶର ପାରମ୍ପରିକ କ୍ରୀଡ଼ାକୁ ମଧ୍ୟ ପ୍ରୋହାହିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ଏହି ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ସଂପର୍କରେ ନେହେରୁ ଯୁବକେନ୍ଦ୍ର ଓ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ କନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ଏହି ସ୍ପେଚ୍ଛାସେବୀମାନେ କୃଷକ କ୍ଷୁଦ୍ର ବ୍ୟବସାୟୀ ତଥା ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ଆତ୍ମନିର୍ଭରଶୀଳତାର ବାର୍ତ୍ତା ପହଞ୍ଚାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ରିଜିଜ୍ କହିଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହାପରକୁ ତାମିଲନାଡ଼ୁ ଓ ଦିଲ୍ଲୀ ରହିଛି

ସବୁଠୁ କମ୍ ଆରୋଗ୍ୟ ହାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମେଘାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ତାହା ପରକ୍ତ ଅରୂଣାଚଳ ପ୍ରଦେଶ ଓ କର୍ଣ୍ଣାଟକ ରହିଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି କଣ୍ଟେନମେଣ୍ଟ୍ କଟକଣା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷାନୁଷାନକୁ ବନ୍ଦ କରାଯାଇଛି ସମସ୍ତ ବେସରକାରୀ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି ତେଜରାତି ଦୋକାନ ଦୁଗ୍ଧ ପରିବା ଏବଂ ମାଂସ ଦୋକାନ ଖୋଲା ରହିବ ସମସ୍ତ ପ୍ରକାର ଇ କମର୍ସ ଏବଂ ହୋମ୍ ଡେଲିଭରିକୁ ଏହି ଲକଡାଉନ୍ ସମୟରେ ଅନୁମତି ପ୍ରଦାନ କରାଯାଇଛି ଏଥିସହ ସାଧାରଣ ପରିବହନ ସେବା ମଧ୍ୟ ଅବ୍ୟାହତ ରହିବ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ସମସ୍ତ ଦୋକାନ ଏହି ସମୟରେ ଖୋଲା ରହିବ ସେହିପରି କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଜାରୀ ରହିବ